ଶ୍ରୀ ମୋଦୀ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଓ ଜାତିସଂଘର ସାଧାରଣ ସଚିବ ଆଣ୍ଟ୍ରୋନିଓ ଗୁଟେରସ୍କ ସହ ଦ୍ୱିପକ୍ଷିୟ ଆଲୋଚନା କରିଛନ୍ତି

ବାରିଜ୍ଠାରେ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀରେ ଶ୍ରୀ ମୋଦୀ ପରିବେଶ ଜଳବାୟୁ ପରିବର୍ଭନ ଡିଜିଟାଲ୍ ରୁପାନ୍ତରଣ ଓ ମହାସାଗରୀୟ କ୍ଷେତ୍ର ଉପରେ ଉଦ୍ବୋଧନ ଦେବେ ଭାରତ ଏହି ଜି ସେଭେନ୍ ଗୋଷୀର ସଦସ୍ୟ ହୋଇନଥିଲେ ମଧ୍ୟ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ଓ୍ବେଲ୍ ମାକ୍ରନ୍ଙ୍କ ବ୍ୟକ୍ତିଗତ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦୀ ସ୍ୱତନ୍ତ୍ର ଅତିଥି ରୂପେ ଏହି ସମ୍ମିଳନୀରେ ଯୋଗ ଦେବେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ନିମନ୍ତ୍ରଣ ଭାରତର ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ୱର ରାଷ୍ଟ୍ରପତିଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ସମ୍ପର୍କ ଏବଂ ବିଶ୍ୱ ଦରବାରରେ ଭାରତ ଏକ ମୁଖ୍ୟ ଅର୍ଥନୈତିକ ଶକ୍ତି ରୂପେ ଉଭା ହେବା ଘଟଣାକୁ ପ୍ରତିଫଳନ କରୁଛି ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗତକାଲି ମାନାମାରୁ ଯାଇ ବାରିକ୍ରେ ପହଞ୍ଚିଛନ୍ତି ଜି ସେଭେନ୍ ସମ୍ମିଳନୀ ଅବସରରେ ଶ୍ରୀ ମୋଦୀ ତାଙ୍କର ବ୍ରିଟିଶ୍ ପ୍ରତିପକ୍ଷ ବୋରିସ୍ କନ୍ସନ୍ଙ୍କ ସହିତ ବାଶିଜ୍ୟ ପ୍ରତିରକ୍ଷା ଶିକ୍ଷା ଏବଂ ପୁଞ୍ଜିନିବେଶ ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଗତ ମାସରେ ଶ୍ରୀ ଜନ୍ସନ୍ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ହେବା ପରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ଆଲୋଚନା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ମୋଦୀ ଏବଂ ମିଳିତ କାତିସଂଘର ମହାସଚିବ ଆକ୍ଟୋନିଓ ଗୁଟେରସ୍କ ମଧ୍ୟରେ ଜଳବାୟୁ ପରିବର୍ଭନ ସମ୍ମିଳନୀରେ ନିଆଯାଇଥିବା ନିଷ୍ପଭି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହୋଇଥିବା ଆଲୋଚନା ସଫଳ ହୋଇଛି ଇଣ୍ଡିଆ ବାହାରିନ୍ ଭାରତ ଓ ବାହାରିନ୍ ସନ୍ତାସବାଦର ମୁକାବିଲା ଓ ନିରାପତ୍ତା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସହମତ ହୋଇଛନ୍ତି ଉଭୟ ଦେଶ ଏକ ମିଳିତ ବିବୃଭିରେ ସନ୍ତାସବାଦର ଭିତ୍ତିଭୂମିକୁ ଖାରଜ କରିବା ଏବଂ ସନ୍ତାସବାଦୀମାନଙ୍କୁ କୌଣସି ପ୍ରକାର ସହଯୋଗ ନ କରିବା ପାଇଁ ଆନ୍ତର୍ଜାତିକ ସମୁଦାୟକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦୁଇଦିନର ବାହାରିନ୍ ଗସ୍ତ ଅବସରରେ ସେଠାକାର ରାଜା ହମାଦ୍ ବିନ୍ ଇଶା ଅଲ୍ ଖଲିଫା ଓ ବାହାରିନ୍ର ପ୍ରଧାନମନ୍ତ୍ରୀ ଖଲିଫା ବିନ୍ ସଲମାନ୍ ଅଲ୍ ଖଲିଫାଙ୍କ ସହ ସାକ୍ଷାତ ଆଲୋଚନା ପରେ ଗତକାଲି ଏହି ମିଳିତ ବିବୃଭି ଜାରି କରାଯାଇଛି ଶ୍ରୀ ମୋଦୀଙ୍କର ଏହି ଗସ୍ତ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ବାହାରିନ୍କୁ ପ୍ରଥମ ଗସ୍ତ ହୋଇଥିବା ବେଳେ ଏହି ଗସ୍ତ କାଳରେ ଉଭୟ ଦେଶ ସାଇବର ନିରାପତ୍ତା କ୍ଷେତ୍ରରେ ସହଯୋଗକୁ ଅଧିକ ପ୍ରେସାହିତ କରିବାର ବିଭିନ୍ନ ମାର୍ଗ ଉପରେ ଆଲୋଚନା କରିଛନ୍ତି ବିବୃତ୍ତିରେ ଆହୁରି କୁହାଯାଇଛି ଦୁଇ ଦେଶ ସାଂସ୍କୃତିକ ଆଦାନପ୍ରଦାନ କାର୍ଯ୍ୟକ୍ରମ ମହାକାଶ ପ୍ରଯୁକ୍ତି ବିଦ୍ୟା ଓ ସୌରଶକ୍ତି ଆଦି କ୍ଷେତ୍ରରେ ଅନେଗୁଡ଼ିଏ ବୁଝାମଣାପତ୍ର ଆଦି ସ୍ୱାକ୍ଷରିତ କରିଛନ୍ତି ଏସ୍ସି ପି ଚିଦାୟରମ୍ ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ଆଗୁଆ ଜାମିନ୍ ଖାରଜ ହେବା ରାୟ ବିରୁଦ୍ଧରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ଘରମ୍ଙ୍କ ଦ୍ୱାରା କରାଯାଇଥିବା ଆବେଦନର ଶୁଣାଣୀ ଆଜି ସୁପ୍ରିମ୍କୋର୍ଟରେ ହେବ ଉଭୟ ପ୍ରବର୍ଭନ ନିର୍ଦ୍ଦେଶାଳୟ ଓ ସିବିଆଇ ପକ୍ଷରୁ ବର୍ଭମାନ ଏହି ମାମଲାର ତଦନ୍ତ କାରି ରହିଛି

ହାକତ ମିଆଦ ଆଜି ଶେଷ ହେଉଥିବା ଦୃଷ୍ଟିରୁ ତାଙ୍କୁ ଆଜି ସିବିଆଇ ଅଦାଲତରେ ପୁଣିଥରେ ହାଜର କରାଯିବ

ଆଇଏଏଫ୍ ଚିଫ୍ ଭାରତୀୟ ବାୟୁସେନା ମୁଖ୍ୟ ବିଏସ୍ ଧାନୱା ଆଜିଠାରୁ ଏକ ତିନିଦିନିଆ ଥାଇଲାଣ୍ଡ ଗସ୍ତରେ ଯାତ୍ରା କରି ଦୁଇ ଦେଶ ମଧ୍ୟରେ କ୍ରମବର୍ଦ୍ଧିଷ୍ଟୁ ପ୍ରତିରକ୍ଷା ସହଯୋଗକୁ ଅଧିକ ଗତିଶୀଳ କରିବା ଦିଗରେ ପଦକ୍ଷେପ ନେବେ

ଜେ ଆଣ୍ଡ କେ ସିଚ୍ୟୁଏସନ୍ କାଶ୍ମୀର ଉପତ୍ୟକାର ଅଧିକାଂଶ ପୁଲିସ୍ ଥାନା ଅଧିନସ୍ଥ ଅଞ୍ଚଳରେ ଦିନବେଳା ଲାଗୁ କରାଯାଇଥିବା କଟକଶାଗୁଡ଼ିକୁ କୋହଳ କରାଯାଇଛି ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କାଶ୍ମୀରରେ ପରିସ୍ଥିତି ସମ୍ପର୍ଣ୍ଣ ନିୟନ୍ତଶାଧୀନ ରହିଛି କୌଣସି ସ୍ଥାନରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ଖବର ହସ୍ତଗତ ହୋଇନାହିଁ

ଇତିମଧ୍ୟରେ ଶ୍ରୀନଗର ସ୍ଥିତ ରାଜ୍ୟ ସଚିବାଳୟରୁ ସରକାର ରାଜ୍ୟ ପତାକା କାଢ଼ିଦେଇଛନ୍ତି ଜେ ଆଣ୍ଡ କେ ପ୍ରୋଜେକ୍ସ୍ କାଶ୍ମୀରର କେଉଁ କେଉଁ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ସେସବୁ ଚିହ୍ନଟ କରିବା ଲାଗି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଶାଳୟର ଏକ ଟିମ୍ ଆସନ୍ତାକାଲିଠାରୁ ଦୁଇ ଦିନ ଲାଗି ଏହି ଉପତ୍ୟକା ଗସ୍ତ କରିବେ

ତେବେ ମନ୍ତ୍ରଣାଳୟର ଏହି ଟିମ୍ ଜାମ୍ମୁ କାଶ୍ମୀର ଓ ଲଦାଖରେ ସ୍କୁଲ କଲେଜ ଦକ୍ଷତା ବିକାଶ କେନ୍ଦ୍ର ଚିକିତ୍ସାଳୟ ପ୍ରତିଷ୍ଠା କରିବା ଏବଂ ବିକାଶ ଲାଗି ଅନ୍ୟାନ୍ୟ ସୁବିଧାସୁଯୋଗ ଯୋଗାଇ ଦେବାର ଆବଶ୍ୟକତାକୁ ନିର୍ଦ୍ଧାରଣ କରିବେ ସେହି ଅଞ୍ଚଳରେ ବିଭିନ୍ନ ସାମାଜିକ ଅର୍ଥନୈତିକ ବିକାଶ ପ୍ରକଳ୍ପର କାର୍ଯ୍ୟକାରୀତାର ସମ୍ଭାବନା ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିବେ ବୋଲି ମନ୍ତ୍ରୀ କହିଛନ୍ତି ପଞ୍ଜାବ ପାକିସ୍ତାନ ପଟୁ ପାଣି ଛଡ଼ାଯିବା ପରେ ପଞ୍ଜାବର ଫିରୋକ୍ପୁର ଜିଲ୍ଲାର ତେଣ୍ଡିୱାଲା ଆଡିବନ୍ଧର ବ୍ୟାପକ କ୍ଷୟକ୍ଷତି ହୋଇଛି ଚଣ୍ଡିଗଡ଼ଠାରେ ଗତକାଲି ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ ଏହି କ୍ଷୟକ୍ଷତି ପରେ ତେଣ୍ଡିୱାଲା ଆଡିବନ୍ଧର ସୁଦୃଢ଼ିକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିଭିରେ ଆରମ୍ଭ କରାଯାଇଛି ଜିଲ୍ଲା ପ୍ରଶାସନ ସତର୍କ ରହିଥିବା ବେଳେ ସେନା ଓ ଏନ୍ଡିଆର୍ଏଫ୍କୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରଖାଯାଇଛି

ଏହି ଅଗ୍ନିକାଣ୍ଡ ବିଶ୍ୱବ୍ୟାପୀ ଚିନ୍ତାର ବିଷୟ ହୋଇଥିବା ବେଳେ ଦକ୍ଷିଣ ଫ୍ରାନ୍ସର ବାରିକ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଜି ସେଭେନ୍ ବୈଠକରେ ଆଲୋଚନାର ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ କହିଛନ୍ତି ବିଶ୍ୱର ନେତୃବର୍ଗ ଏହି ଅଗ୍ନିକୁ ନିୟନ୍ତ୍ରଣ କରିବା ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ସମ୍ମିଳନୀ ଅବସରରେ ସହମତ ହୋଇଛନ୍ତି

ଏହି ଟୁର୍ଣ୍ଣାମେଣ୍ଟରେ ସାଇ ପ୍ରଶୀତ ଏକ ବ୍ରୋଞ୍ଜ ପଦକ ଜିତିବା ପରେ ସିନ୍ଧୁଙ୍କର ଏହି ସ୍ୱର୍ଷକଦକ ବିଡବ୍ଲ୍ୟଏଫ୍ ବିଶ୍ୱ ଚମ୍ପିୟାନ୍ସିପ୍ରେ ଭାରତର ଦ୍ୱିତୀୟ ପଦକ ଟୁର୍ଷ୍ଣାମେଣ୍ଟ ଇତିହାସର ମହିଳା ସିଙ୍ଗଲ୍ୱରେ ଚୀନ୍ର ଝାଙ୍ଗ୍ ନିଙ୍ଗ୍ ଓ ଭାରତର ପିଭି ସିନ୍ଧୁ ଯୁଗ୍ନ ଭାବେ ବିଶ୍ୱ ଚମ୍ପିୟାନ୍ସିପ୍ରେ ପାଞ୍ଚଟି ପଦକ ହାସଲ କରିପାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଜୟ ପାଇଁ ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଉପରାଷ୍ଟ୍ରପତି କହିଛନ୍ତି ସମଗ୍ର ରାଷ୍ଟ୍ର ସିକ୍ଷୁଙ୍କର ଏହି ସଫଳତା ପାଇଁ ଗର୍ବିତ ପ୍ରଧାନମନ୍ତ୍ରୀ ତାଙ୍କ ବାର୍ଭାରେ କହିଛନ୍ତି ଯେଉଁ ଉତ୍ଗୀକୃତ ମନୋଭବ ଓ ଆବେଗ ସହ ସେ ବ୍ୟାଡ୍ମିଣ୍ଟନକ୍ ଆପଶେଇଛନ୍ତି ତାହା ପ୍ରେରଣାଦାୟୀ ଶ୍ରୀ ମୋଦୀ କହିଛନ୍ତି ପିଢ଼ିପିଡ଼ି ଧରି ଖେଳାଳିମାନଙ୍କୁ ତାଙ୍କର ସଫଳତା ପ୍ରେରଣା ପ୍ରଦାନ କରିବ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିନ୍ଧୁଙ୍କୁ ଏକ ଅନନ୍ୟ କ୍ରୀଡ଼ାବିତ୍ ଭାବେ ବର୍ଷନା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ତାଙ୍କର ଏହି ଅପୂର୍ବ ସଫଳତା ପାଇଁ ସମଗ୍ର ରାଷ୍ଟ୍ର ଗର୍ବିତ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରନ୍ ରିଜିଜ୍ କହିଛନ୍ତି ବିଡବ୍ଲ୍ୟଏଫ୍ ବିଶ୍ୱ ଚମ୍ପିୟନ୍ସିପ୍ରେ ସ୍ୱର୍ଷ୍ଣ ପଦକ ଜିତି ସିକ୍ଷୁ ଇତିହାସ ରଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଅନୁର୍ପ ଭାବନା ବ୍ୟକ୍ତ କରିବା ସହ ଅଲିମ୍ପିକ୍ ରୌପ୍ୟ ପଦକ ବିଜୟିନୀ ଏହି ଖେଳାଳିଙ୍କ ପାଇଁ ରାଷ୍ଟ୍ର ଗର୍ବିତ ବୋଲି କହିଛନ୍ତି